ପିଏମ୍ ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ କରି କହିଛନ୍ତି ଏହା ଗରିବ ଲୋକମାନଙ୍କ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନାରେ ହିତାଧିକାରୀମାନଙ୍କ ସଂଖ୍ୟା ୟୁରୋପୀୟ ସଂଘର ମୋଟ ଜନସଂଖ୍ୟା ସହ ସମାନ ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ଏହି ଯୋଜନା ଆଧାରରେ ବିଭିନ୍ନ ନ୍ତଆ ଯୋଜନା ଯୋଗାଇ ଦେବେ ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ନଗଦ ଟଙ୍କା ଓ କାଗଜ ବିହୀନ ସେବା ଉପଲହ୍ଧ କରାଯିବ

ସବ୍କା ସାଥ୍ ସବ୍କା ବିକାଶ ସ୍ଲୋଗାନର ପୁନରାବୃତ୍ତି କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ଆୟୁଷ୍ମାନ ଯୋଜନା ସାମ୍ପ୍ରଦାୟିକ କିମ୍ବା ଜାତିଭିଭିକ ନୁହେଁ ଏଥିପାଇଁ କାହାକୁ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ଏହି ସୁବିଧାପାଇଁ ହିତାଧିକାରୀମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟକାର୍ଡ଼ ଯୋଗାଇ ଦିଆଯିବ ଏହି ଯୋଜନା ସଂକ୍ରାନ୍ତରେ ଅଧିକ କଥା ଜାଣିବାପାଇଁ ଏକ ମାଗଣା ଟେଲିଫୋନ୍ ନମ୍ଭର ମଧ୍ୟ ଉପଲହ୍ଧ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଅଢ଼େଇ ହଜାର ଅତ୍ୟାଧ୍ରନିକ ହସ୍କିଟାଲଗ୍ରଡ଼ିକ ଦ୍ୱିତୀୟ ଓ ତୃତୀୟ ସ୍ତର ନଗରୀଗୁଡ଼ିକରେ ସ୍ଥାପନ କରାଯିବ ଯାହାଫଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ

ରାଞ୍ଚର ପ୍ରଭାତତାରା ମଇଦାନରେ ପହଞ୍ଚବା ପରେ କେତେକ ହିତାଧିକାରୀଙ୍କୁ ଟୋକନ୍ ସ୍ୱାସ୍ଥ୍ୟକାର୍ଡ଼ ଦେଇଥିଲେ ପ୍ରଧାନମନ୍ତ୍ରୀ ଚାଇବାସା ଓ କୋଡର୍ମାଠାରେ ଦୁଇଟି ମେଡିକାଲ୍ କଲେଜର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା ତାଙ୍କ ଉଦ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆଣିବ ଏବଂ ଏହା ଦେଶପାଇଁ ଏକ ଐତିହାସିକ ମୁହର୍ତ୍ତ ସେ କହିଛନ୍ତି ଚିକିତ୍ସା ବାବଦରେ ନଗଦ ଖର୍ଚ୍ଚ ହ୍ରାସ କରିବା ଏବଂ ବ୍ୟୟବହ୍କଳ ଚିକିିିିହା ସେବା ଆବଶ୍ୟକତା ପୂରଣ କରିବା ତଥା ଉଚ୍ଚମାନର ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଯୋଜନାରେ ସାମିଲ୍ ହୋଇଥିବା ପରିବାରଗୁଡ଼ିକୁ ଉପକାର ମିଳିପାରିବ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଭିନ୍ନ ରାଜ୍ୟର ରାଜଧାନୀଗୁଡ଼ିକରେ ଶୁଭାରମ୍ଭ ହୋଇଛି ଅମିତ୍ ଶାହା ଆୟୁଷ୍ମାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା ଶୁଭାରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟବୀମା ଯୋଜନାକୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଐତିହାସିକ ବୋଲି ବର୍ଷନା କରିଛନ୍ତି ଟ୍ୱିଟ୍ ଜରିଆରେ ଶ୍ରୀ ଶାହା କହିଛନ୍ତି ମର୍ଯ୍ୟାଦାର ସହ ଜୀବନ ଧାରଣ ନିମନ୍ତେ ଗରିବ ଲୋକମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ମୋଦି ସରକାରଙ୍କ ବିଭିନ୍ନ ପ୍ରକଳ୍ପଗୁଡ଼ିକର କେନ୍ଦ୍ରସ୍ଥଳ ହେଉଛନ୍ତି ଗରିବ ଲୋକମାନେ ସେମାନଙ୍କୁ ଯୋଜନା ମାଧ୍ୟମରେ ବାସଗୃହ ଯୋଗାଇ ଦିଆଯିବା ସହ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରାଯାଉଥିବା ଶ୍ରୀ ଶାହା କହିଚ୍ଛନ୍ତି ଜେଟ୍ଲୀ ହଲାଣ୍ଡେ ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ କହିଛନ୍ତି ରାଫେଲ୍ ଚୁକ୍ତି କ୍ଷେତ୍ରରେ ଦାସଲ୍ଟ୍ କମ୍ପାନୀଦ୍ୱାରା ରିଲାଏନ୍ସକୁ ବିଦେଶୀ ଅଂଶୀଦାର ଭାବେ ଚୟନ କରାଯିବା କ୍ଷେତ୍ରରେ ଭାରତ କିମ୍ବା ପ୍ରାନ୍ସ୍ ସରକାରଙ୍କର କୌଣସି ଭୂମିକା ନାହିଁ ଶ୍ରୀ କେଟ୍ଲୀ ଏକ ଫେସ୍ବୁକ୍ ପୋଷ୍ଟରେ କହିଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇ ହଲାନ୍ଦେଙ୍କର ପ୍ରଥମ ବିବୃତ୍ତିରେ ପରିବର୍ତ୍ତନ କରାଯାଇ ନଥିବା ପ୍ରାନ୍ସ ସରକାର ଓ ଦାସଲ୍ଟ୍ ଆଭିଏସନ୍ କମ୍ପାନୀ ସ୍ୱଷ୍ଟଭାବେ ଜଣାଇଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ଦାସଲ୍ଟି ଆଭିଏସନ୍ କମ୍ପାନୀ ବିଦେଶୀ ଭାଗିଦାରୀ ଭାବେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବେସରକାରୀ କମ୍ପାନୀ ସହ ରାଜିନାମା ହୋଇଥିବା ଦାସଲ୍ଟ ଆଭିଏସନ୍ କମ୍ପାନୀ ନିଜ ପକ୍ଷରୁ ଜଣାଇଥିଲା ଏବଂ କେଉଁ କମ୍ପାନୀ ସହ ଭାଗିଦାରୀ ରାଜିନାମା ହେବ ତାହା ସେହି କମ୍ପାନୀର ନିଜସ୍ୱ ନିଷ୍ପଭି ଇତିମଧ୍ୟରେ ଏକ ସମ୍ଭାଦସଂସ୍ଥା ସହ ସାକ୍ଷାତ୍କାରବେଳେ ଶ୍ରୀ ଜେଟ୍ଲୀ କହିଛନ୍ତି ରାଫେଲ୍ ଚୁକ୍ତିକୁ ରଦ୍ଦ କରାଯିବ ନାହିଁ ସେ କହିଛନ୍ତି ଭାରତୀୟ ବିମାନ ବାହିନୀର ଲଢୁଆ କ୍ଷମତା ବୃଦ୍ଧି ପାଇଁ ଏହି ଯୁଦ୍ଧ ବିମାନଗୁଡ଼ିକ ଭାରତକୁ ଅଣାଯାଉଛି ଶ୍ରୀ ଜେଟ୍ଲୀ କହିଛନ୍ତି ଏଭଳି ଖାଲି ଅଭିଯୋଗ କରିଦେଲେ କୌଣସି କଥା ପ୍ରମାଣିତ ହୋଇପାରିବ ନାହିଁ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କାହିଁକି କିଛି କହୁ ନାହାନ୍ତି ବୋଲି ସାମ୍ଭାଦିକମାନେ ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ଶ୍ରୀ ଜେଟ୍ଲୀ କହିଛନ୍ତି ଯେକୌଣସି ବ୍ୟକ୍ତି ମିଥ୍ୟା ଏବଂ ଅସତ୍ୟ ଅଭିଯୋଗ କରିଦେଲେ ତାହା ଉପରେ ପ୍ରଧାନମନ୍ତ୍ରୀ ସଙ୍କୀକରଣ ଦେବେ ତାହା ଯୁକ୍ତିଯୁକ୍ତ ନୁହେଁ ମାଓଇଷ୍ଟସ୍ କିଲ୍ଡ୍ ଏମ୍ଏଲ୍ଏ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ ଅରାକୁ ଜଙ୍ଗଲ ନିକଟରେ ମାଓବାଦୀମାନେ ତେଲ୍ରଗ୍ରଦେଶମ୍ ପାର୍ଟିର ବିଧାୟକ କେ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିଭେରି ସୋମାଙ୍କୁ ଆଜି ଗୁଳିକରି ହତ୍ୟା କରିଛନ୍ତି ବିଶାଖାପାଟଣା ରେଞ୍ଜର ଉପ ପୁଲିସ୍ ଆଇଜି ସି ଶ୍ରୀକାନ୍ତ କହିଛନ୍ତି ଏକ ଗ୍ରାମ୍ୟ ପରିଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସେମାନେ ଯାଉଥିବାବେଳେ ମାଓବାଦୀମାନେ ସେମାନଙ୍କ ଗାଡ଼ି ଉପରକୃ ଆକ୍ରମଣ କରିଥିଲେ ପ୍ରଥମେ ମାଓବାଦୀମାନେ ଉଭୟ ନେତାଙ୍କୁ ଅପହରଣ କରି ନେଇଥିଲେ ଏବଂ ଅନ୍ୟ କର୍ମୀମାନେ ସେଠାରୁ ଦୌଡ଼ି ପଳାଇଥିଲେ

ଆନ୍ଧ୍ରପ୍ରଦେଶର ଘରୋଇ ବିଭାଗ ମନ୍ତ୍ରୀ ଏନ୍ ଚିନ୍ନାରାଜାପ୍ସା ଓ ଡିକିପି ହରୀଶ କୁମାର ଗୁପ୍ତା ଘଟଣାସ୍ଥଳରେ ଯାଇ ପହଞ୍ଚ ଛନ୍ତି

ଇଲେକ୍ସନ କମିଶନ୍ ଭାରତୀୟ ନିର୍ବାଚନ କମିଶନ୍ ମଧ୍ୟପ୍ରଦେଶ ଛତିଶଗଡ଼ ରାଜସ୍ଥାନ ଓ ମିଜୋରାମ୍ ଆଦି ରାଜ୍ୟଗ୍ରଡ଼ିକର ଭୋଟର ତାଲିକା ସମେତ ସବ୍ର ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପଗୁଡ଼ିକର ଅଡିଟ୍ କରିବାପାଇଁ ନିଷ୍ପଭି ନେଇଛନ୍ତି ଏବର୍ଷ ଶେଷଆଡ଼କୁ ଏହି ଚାରୋଟିଯାକ ରାଜ୍ୟରେ ନିର୍ବାଚନ ହେବ ନିର୍ବାଚନ କମିଶନ ପକ୍ଷରୁ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଲେଖାଯାଇଥିବା ଚିଠିଗୁଡ଼ିକରେ କୁହାଯାଇଛି ଭୋଟର ତାଲିକା ଭୋଟ୍ ଗ୍ରହଣ କେନ୍ଦ୍ର ଏବଂ ଇଭିଏମ୍ଗୁଡ଼ିକର ମହକ୍ତଦୀକରଣ ସଂକ୍ରାନ୍ତରେ ଆମ୍ଳଚଳ ଅଡିଟ୍ କରାଯାଉ ଏହି ଚିଠିରେ ମଧ୍ୟ କୁହାଯାଇଛି ଭୋଟଦାତାମାନଙ୍କୁ ଭୋଟଦାନ ସଂକ୍ରାନ୍ତରେ ଶିକ୍ଷାଦେବା ଓ ନିର୍ବାଚନରେ ଅଂଶଗ୍ରହଣ ଆଦି କାର୍ଯ୍ୟକଳାପ ତଥା ବୁଥ୍ସରୀୟ ଅଫିସରମାନଙ୍କୁ ତାଲିମ୍ ଦେବା ବିଷୟ ଅଡ଼ିଟ୍ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଅଧିକାରୀମାନଙ୍କ ସକାଶେ ଆବଶ୍ୟକ ହେଉଥିବା ଅଡ଼ିଟ୍ ପାଇଁ ସୂଚନା ଓ ସ୍ୱଷ୍ଟୀକରଣ ସଂକ୍ରାନ୍ତରେ ଅଡିଟ୍ କଲା ଦିନ ତୁରନ୍ତ ନିର୍ବାଚନ କମିଶନ୍ଙ୍କ ନିକଟକୁ ପଠାଇବାପାଇଁ ପରାମର୍ଶ ଦିଆଯାଇଛି

ସେନାବାହିନୀ ସିଆର୍ପିଏଫ୍ ଏବଂ ଜମ୍ମ ଓ କାଶ୍ମୀରର ସ୍ୱତନ୍ତ୍ର ଅପରେସନ୍ ଗ୍ରପ୍ ଦ୍ୱାରା ଗଠିତ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଘେରାଉ କରାଯାଇ ଖାନତଲାସ କାର୍ଯ୍ୟ ଚାଲୁ କରାଯିବା ପରେ ଉଭୟ ସନ୍ତାସବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ସୁରକ୍ଷା ବାହିନୀ ପକ୍ଷରୁ ସନ୍ଦିଗ୍ଧ ଅଞ୍ଚଳକୁ ଚଢ଼ଉ କଲାବେଳେ ସେଠାରେ ଲୁଚି ରହିଥିବା ସନ୍ତାସବାଦୀ ଜଣଙ୍କ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲା ଅନ୍ୟ ସହଯୋଗୀମାନେ ଲାମ୍ କଙ୍ଗଲର ପାର୍ବତ୍ୟ ପାଦଦେଶ ଅଞ୍ଚଳକୁ ପଳାୟନ କରିଥିଲେ ତ୍ରାଲ୍ ଅଞ୍ଚଳରେ ସଂଘର୍ଷବେଳେ ଲୁହବୁହା ଗ୍ୟାସ୍ ପ୍ରଭାବରେ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଲାଗି ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଅମିତ୍ ଶାହା ଏନ୍ଆର୍ସି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ପ୍ରସ୍ତିକା ଏନ୍ଆର୍ସି ଓ ଅନ୍ଦ୍ରପ୍ରବେଶ ପ୍ରସଙ୍ଗ ନେଇ ଆଜି ବିରୋଧି ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ଏହିସବୁ ପ୍ରସଙ୍ଗ ନେଇ ଭୋଟ ବ୍ୟାଙ୍କ୍ ରାଜନୀତି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ନ୍ତଆଦିଲ୍ଲୀଠାରେ ଆୟୋଜିତ ପର୍ବାଞ୍ଚଳ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏନ୍ଆର୍ସି ପ୍ରସଙ୍ଗ ନେଇ କୌଣସି ଭାରତୀୟ ଅଭିଯୋଗ କରିବା ଉଚିତ ନୁହେଁ କାରଣ ଏହା ଅନୁପ୍ରବେଶ ଉପରେ ଅଙ୍କୁଶ ଲଗାଉଛି ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଏବଂ ଅନ୍ୟ କେତେକ ଏହାକୁ ବିରୋଧ କର୍ରଛନ୍ତି ଦିଲ୍ଲୀ ସମେତ ଦେଶର କେତେକ ଅଞ୍ଚଳରେ ବେଆଇନ୍ ଅନୁପ୍ରବେଶ ସମସ୍ୟା ଦେଖାଦେଇଛି ଏହାଦ୍ୱାରା ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରଭାବିତ ହେଉଥିବା ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିତାଡ଼ିତ କରିବା ସେମାନଙ୍କର କେବଳ ଲକ୍ଷ୍ୟ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି

ମାଳଦୀପର ନିର୍ବାଚନ କମିଶନ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ପ୍ରକାର ଅନିୟମିତତା ହୋଇଥିବା ଖବର ମିଳି ନାହିଁ

ଏହା ହେଉଛି ମାଳଦ୍ୱୀପରେ ତ୍ତୀୟ ରାଷ୍ଟ୍ରପତି ପଦପାଇଁ ନିର୍ବାଚନ ଏବଂ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ ବିରୋଧ ମେକ୍ଷର ପ୍ରାର୍ଥୀ ଇବ୍ରାହିମ୍ ମହଞ୍ଜଦ ସୋଲିହଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି